କରିବେ

ପିଏମ୍ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଳଦ୍ୱୀପ ଓ ଶ୍ରୀଲଙ୍କା ଦୁଇଦେଶୀୟ ଗସ୍ତର ଦ୍ୱିତୀୟ ତଥା ଚଡ଼ାନ୍ତ ପର୍ଯ୍ୟାୟରେ ଆଜି କଲମ୍ବୋରେ ପହଞ୍ଚଛନ୍ତି ପ୍ରଧାନମନ୍ତ୍ରୀ କଲମ୍ଘୋ ବିମାନ ବନ୍ଦରରେ ପହଞ୍ଚବା ପରେ ଏକ ଟ୍ୱିଟ୍ରେ କହିଛନ୍ତି ଗତ ଚାରିବର୍ଷ ମଧ୍ୟରେ ତୃତୀୟ ଥର ଏହି ଦ୍ୱୀପ ଦେଶକୁ ଗସ୍ତରେ ଆସି ସେ ଆନନ୍ଦ ଅନୁଭବ କରୁଛନ୍ତି ସେ କହିଛନ୍ତି ଦରକାର ସମୟରେ ଭାରତ ତା'ର ବନ୍ଧୁ ଦେଶଙ୍କୁ କେଗବ ବି ଭୁଲି ନ ଥାଏ ଶ୍ରୀ ମୋଦି କହିଛନ୍ତି ଶ୍ରୀଲଙ୍କାରେ ପହଞ୍ଚବା ପରେ ମିଳିଥବବା ସ୍ୱାଗତ ସମ୍ଭର୍ଦ୍ଧନା ତାକୁ ଅଭିଭୂତ କରିଛି ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାର ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନାଙ୍କ ସହ କଥାବାର୍ତ୍ତା କରିବେ ଶ୍ରୀ ମୋଦି ଶ୍ରୀଲଙ୍କାର ବିରୋଧୀଦଳର ନେତା ଏବଂ ତାମିଲ୍ ଜାତୀୟ ମେଣ୍ଟର ନେତାମାନଙ୍କୁ ଭେଟିବେ ମାଲେରୁ କଲମ୍ବୋ ଯାତ୍ରା କରିବା ଶ୍ରୀ ମୋଦି ମାଳଦ୍ୱୀପବାସୀଙ୍କର ଆତିଥ୍ୟପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏକ ଟ୍ୱିଟ୍ରେ ଶ୍ରୀ ମୋଦି କହିଛନ୍ତି ତାଙ୍କର ଏହି ଗସ୍ତ ଭାରତ ଓ ମାଳଦ୍ୱୀପ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କକୁ ସୁଦୃଢ଼ କରିବ ପିଏମ୍ ଭିଜିଟ୍ ଆନ୍ଧ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ତିରୁମଲାପୀଠ ପରିଦର୍ଶନ କରି ପ୍ରଭୁ ଶ୍ରୀଭେଙ୍କଟେଶ୍ୱରଙ୍କ ଦର୍ଶନ କରିବେ ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ଗସ୍ତ ସାରି ସେ ସିଧାସଳଖ ବିମାନଯୋଗେ ତିରୁପତି ନିକଟ ରେନିଗୁଖ୍ଜା ବିମାନ ବନ୍ଦରରେ ଆକି ସନ୍ଧ୍ୟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବ ଏଲ୍ଭି ସୁବ୍ରମଣ୍ୟମ୍ ପ୍ରସ୍ତୁତି ବ୍ୟବସ୍ଥାର ତଦାରଖ କରିଛନ୍ତି ସେ ମଧ୍ୟ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ତିରୁପତି ତିରୁମଳା ଦେବସ୍କାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନିଲ୍ କୁମାର ସିଂହଲ୍ ଚିତ୍ତୁର ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଳଦ୍ୱୀପ ଗସ୍ତ ଅବସରରେ ଗତକାଲି ଦୁଇ ପକ୍ଷ ମଧ୍ୟରେ ବିଭିନ୍ନ ପାରସ୍କରିକ ସମ୍ପର୍କରେ ସମୀକ୍ଷା କରାଯାଇଥିଲା ଏହି ଅବସରରେ ଶ୍ରୀ ମୋଦି ଏବଂ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି ଆଞ୍ଚଳିକ ସହଯୋଗ ଏବଂ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ ଦୁଇ ନେତା ଆଞ୍ଚଳିକ ଏବଂ ଉପଆଞ୍ଚଳିକ ପରିବହନ ସଂଯୋଗ ଅକ୍ଷୟ ଶକ୍ତି ଶିକ୍ଷା ପରିବେଶ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ମିଳିତ ଭାବେ କାମ କରିବାପାଇଁ ରାଜି ହୋଇଥିଲେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିଜୟ ଗୋଖ୍ଲେ କହିଛନ୍ତି ଉଭୟ ଶ୍ରୀ ମୋଦି ଓ ଶ୍ରୀ ସୋଲି ଆତଙ୍କବାଦର ଦୃଢ଼ ବିରୋଧ ଏବଂ ଉଭୟ ଭାରତ ଓ ମାଳଦ୍ୱୀପ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଗୁରୁତ୍ୱ ଆରୋପ କରିଛନ୍ତି ଭାରତ ମହାସାଗର ଅଞ୍ଚଳକୁ ଏକ ଶାନ୍ତିର ଇଲାକାରେ ପରିରତ କରିବା ସହ ସମ୍ପୃକ୍ତ ଇଲାକାରେ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ ଉପରେ ଦୁହେଁ ଅଗ୍ରାଧିକାର ଦେଇଛନ୍ତି ଏହା ପୂର୍ବରୁ ମାଳଦ୍ୱୀପର ପାର୍ଲାମେଣ୍ଟ ମଜଲିସ୍ରେ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆତଙ୍କବାଦର ବିଲୋପପାଇଁ ଏକ ଆନ୍ତର୍ଜାତିକ ବୈଠକ ଡକାଇବା ସହ ରାଷ୍ଟ୍ର ପ୍ରାୟୋଜିତ ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲାପାଇଁ ରଣନୀତି ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଛନ୍ତି ଜଳବାୟୁ ପରିବର୍ତ୍ତନ ଭାରତ ମହାସାଗର ଅଞ୍ଚଳ ବିଶେଷକରି ମାଳଦ୍ୱୀପପାଇଁ ଏକ ବଡ଼ ବିପଦ ହୋଇଥିବାରୁ ଏହାର ମୁକାବିଲା ପାଇଁ ସେ ଆଞ୍ଚଳିକ ଓ ଆନ୍ତର୍ଜାତିକ ସହଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି କୋଚି ଏବଂ ମାଲେ ମଧ୍ୟରେ ଜଳପଥରେ ଯାତ୍ରୀ ପରିବହନ ସେବା ଆରମ୍ଭ କରିବାପାଇଁ ଦୁଇ ଦେଶ ରାଜି ହୋଇଛନ୍ତି

ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମାଳଦ୍ୱୀପର ନେତାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ମାଳଦ୍ୱୀପର ମର୍ଯ୍ୟାଦାଜନକ ନିଶାନ୍ ଇଜୁଦ୍ଦିନ୍ ସମ୍ମାନରେ ଭୂଷିତ କରାଯାଇଛି କେଡିୟୁ ମିଟ୍ ସଂଯୁକ୍ତ ଜନତା ଦଳର ଜାତୀୟ କାର୍ଯ୍ୟକାରିଣୀ ପାଟନାଠାରେ ଚାଲିଛି ଦଳର ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍ କୁମାରଙ୍କର ସରକାରୀ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ଦଳର ଭବିଷ୍ୟତ ରଣନୀତି ସମ୍ପର୍କରେ ନିଷ୍ପଭି ନିଆଯିବ ଏହି କାର୍ଯ୍ୟକାରିଣୀରେ ଦଳର ବିଭିନ୍ନ ରାଜ୍ୟର ସଭାପତି ଓ କର୍ମକର୍ତ୍ତା ଅଂଶଗ୍ରହଣ କରିଛନ୍ତି ଦଳର ସାଧାରଣ ସମ୍ପାଦକ କେସି ତ୍ୟାଗୀ କହିଛନ୍ତି ବିହାର ବାହାରେ ଅନ୍ୟାନ୍ୟ ରାଜ୍ୟରେ ଦଳର ଭିଭିଭୂମିକୁ କିପରି ସୁଦୃଢ଼ କରାଯିବ ସେ ସମ୍ପର୍କରେ ବୈଠକରେ ମୁଖ୍ୟତଃ ଆଲୋଚନା ହେବ ଏହାଛଡ଼ା କେଡିୟୁ ଆସନ୍ତା ଦିଲ୍ଲୀ ଓ କମ୍ମୁ କାଶୁୀର ବିଧାନସଭା ନିର୍ବାଚନରେ ଅଂଶଗ୍ରହଣ କରିବ କି ନାହିଁ ତାହା ମଧ୍ୟ ସ୍ଥିର ହେବ ଏହାପୂର୍ବରୁ ଦଳର ସଭାପତି ନୀତିଶ କୁମାର ସ୍ୱଷ୍ଟ କରିଦେଇଛନ୍ତି ତାଙ୍କ ଦଳର ଯେଉଁ ମେଣ୍ଟ ଏନ୍ଡିଏ ସହିତ ହୋଇଛି ତାହା କେବଳ ବିହାର ପାଇଁ ପ୍ରଯୁଜ୍ୟ ଅନ୍ୟାନ୍ୟ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଦଳ ଅନ୍ୟ ଯେକୌଣସି ରାଜନୈତିକ ଦଳ ସହ ମେଣ୍ଟ କରିପାରେ କିମ୍ବା ସ୍ୱାଧୀନ ଭାବରେ ରହିପାରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମୁଖ୍ୟ କାର୍ଯ୍ୟକ୍ରମର ନେତୃତ୍ୱ ନେବେ

ଆଫଗାନ ସିଜ୍ଫାୟାର୍ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠାପାଇଁ ପିପୁଲ୍ସ୍ ପିସ୍ ମୁଭ୍ମେଣ୍ଟ ଯେଉଁ ଯୁଦ୍ଧ ବିରତି ପ୍ରସ୍ତାବ ଦେଇଥିଲା ତାଲିବାନ ତାହାକୁ ପ୍ରତ୍ୟାଖ୍ୟାନ କରିଛି ଦେଶରେ ଶାନ୍ତି ପ୍ରତିଷାପାଇଁ ପିସ୍ ମୁଭ୍ମେଣ୍ଟ ସଙ୍ଗଠନ ଉଦ୍ୟମ ଚଳାଇବା ସହ ତାଲିବାନ୍ ସହ କଥାବାର୍ଭା ମଧ୍ୟ କାରି ରଖିଥିଲା ତେବେ ଏହି କଥାବାର୍ଭାରେ ମତଭେଦ ପ୍ରକାଶ ପାଇବା ସହ ସମନ୍ୱୟର ଅଭାବରୁ ତାହା ବିଫଳ ହୋଇଥିବା ଜଣାପଡ଼ିଛି ପିସ୍ ମୁଭ୍ମେଣ୍ଟ ପକ୍ଷରୁ ଯେଉଁସବୁ ପ୍ରସ୍ତାବ ଦିଆଯାଇଥିଲା ତାହାକୁ ତାଳିବାନ୍ର ନେତାମାନେ ପ୍ରତ୍ୟାଖ୍ୟାନ କରିଛନ୍ତି ଏହି ଶାନ୍ତିଗୋଷୀ ନେତାମାନେ ତାଲିବାନ୍ ନେତାମାନଙ୍କୁ ବୁଝାଶୁଝା କରିବାପାଇଁ ଦେଶର ଦକ୍ଷିଣାଞଳ ପ୍ରଦେଶ ହେଲ୍ମଣ୍ଡ୍ର ଲସ୍କରଗାହାରୁ ତାଲିବାନ୍ ନିୟନ୍ତ୍ରଣରେ ଥିବା ମୁସାକାଲା କିଲ୍ଲାର ସଦର କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ ଶାନ୍ତି ଆଲୋଚନାରେ ଯୋଗ ଦେଇଥିବା ପିସ୍ ମୁଭ୍ମେଣ୍ଟର ନେତା ଇକ୍ବାଲ୍ ଖାଇବର ଏକ ସାମ୍ଭାଦିକ ସମ୍ମିଳନୀରେ କହିଛନ୍ତି ଆମେରିକୀୟ ସୈନ୍ୟମାନେ ଆଫନିସ୍ତାନ ନ ଛାଡ଼ିବା ପର୍ଯ୍ୟନ୍ତ ସେମାନେ କୌଣସି ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରିବେ ନାହିଁ ପ୍ରଧାନ ପ୍ୟାକେଜ୍ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସେ ଓ ତାଙ୍କ ସହଯୋଗୀ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀଙ୍କ ସହିତ ଗତମାସରେ ବାତ୍ୟା ଫନିଦ୍ୱାରା ପ୍ରଭାବିତ ପୁରୀ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପର ବିକାଶପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ନେଇ କଥାବାର୍ତ୍ତା କରିବେ ଦୁଇ କେନ୍ଦ୍ରମନ୍ତ୍ରୀ ପୁରୀ ସହରର ସ୍ଥିତି ଅନୁ୍୍ଷ୍ୟାନ କରିବା ସହ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ କଥାବାର୍ତ୍ତା ହୋଇଛନ୍ତି ଶ୍ରୀ ପ୍ରଧାନ ଫନୀ ପ୍ରଭାବିତ ଅଞ୍ଚଳରେ ଆର୍ଥକ ପୁନରୁଦ୍ଧାର ପାଇଁ ବ୍ୟାଙ୍କସମ୍ଭହ ମୁଦ୍ରା ଯୋଜନା ଋଣ ପ୍ରଦାନର ଲାଭ ନିମନ୍ତେ ଏକ ଚିଠା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି

ଫ୍ରେଞ୍ଚ ଓପନ୍ ଫ୍ରେଞ୍ଜ୍ ଓପନ୍ ଟେନିସ୍ ପ୍ରତିଯୋଗିତାରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଖେଳାଳି ଡୋମିନକ୍ ଥିଏମ୍ ପୁରୁଷ ସିଙ୍ଗଲ୍ସ୍ ଫାଇନାଲ୍ରେ ରାଫେଲ୍ ନାଦାଲ୍ଙ୍କୁ ଆଜି ସନ୍ଧ୍ୟାରେ ଭେଟିବେ ଏହି ମ୍ୟାଚ୍ ଫିଲିପେ ଚାର୍ଟିୟର୍ଠାରେ ଖେଳାଯିବ ଅଷ୍ଟ୍ରିଆର ଖେଳାଳି ଥିଏନ୍ ଗତଥର ନାଦାଲ୍ଙ୍କଠାର୍ତ ଫାଇନାଲ୍ରେ ହାରିଯାଇଥିଲେ ଏଥର ତାଙ୍କ ପାଇଁ ପ୍ରତିଶୋଧ ନେବାର ସ୍ୱଯୋଗ ରହିଛି

ବର୍ଷା ଓ ପବନ ଯୋଗୁଁ ଏହି ମ୍ୟାଚ୍ ପ୍ରଭାବିତ ହୋଇଥିଲା